କେନ୍ଦ୍ର ଅର୍ଥମନ୍ତ୍ରୀ ଫିକି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି କୋଭିଡ୍ କରୁରୀକାଳୀନ ଋଣ ସୁବିଧା କେବଳ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ନୁହେଁ ବର୍ଚ ସମସ୍ତ ଉଦ୍ୟୋଗ ଲାଗି ଏହା ଉପଲବ୍ଧ ଗତକାଲି ଫିକି କାର୍ଯ୍ୟକାରିଣୀ ସମିତି ସଦସ୍ୟମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତୀୟ ଉଦ୍ୟୋଗ ଜଗତକୁ ସହାୟତା କରିବା ଓ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର କରିବା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ଏଥିଲାଗି ଉଦ୍ୟୋଗ ଜଗତକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରରେ ଜିଏସ୍ଟି ଦର ହ୍ରାସର ଆବଶ୍ୟକତା ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଏହି ପ୍ରସଙ୍ଗ ଜିଏସ୍ଟି ପରିଷଦରେ ଉପସ୍ଥାପନ କରାଯିବ ଏହି ପ୍ରସଙ୍ଗରେ ପରିଷଦ ହିଁ ଚୂଡ଼ାନ୍ତ ନିଷ୍କଭି ନେବ ତେବେ ରାଜସ୍ୱ ସଂଗ୍ରହ ପ୍ରତି ମଧ୍ୟ ପରିଷଦ ଧ୍ୟାନ ଦେଉଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି

ଦେଶର ଟିକସଦାତାମାନଙ୍କୁ ଅଧିକ ସୁବିଧା ଦେବା ସକାଶେ କେନ୍ଦ୍ର ସରକାର ଗତକାଲିଠାରୁ ଏହି ସୁବିଧା ପ୍ରଦାନ କରୁଛନ୍ତି

ଭର୍ଚ୍ଚଆଲ୍ ର୍ୟାଲି ପୂର୍ବ ଭାରତରେ ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ଉପରେ କେନ୍ଦ୍ର ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ବିଜେପି ପକ୍ଷରୁ ଆୟୋଜିତ ଜନସମ୍ଘାଦ ଭର୍ଚ୍ଚଆଲ୍ ର୍ୟାଲିରେ ଓଡ଼ିଶାବାସୀଙ୍କୁ ସମ୍ଘୋଧନ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ କେନ୍ଦ୍ରର ବିଜେପି ସରକାର ପ୍ରତିଶ୍ରତିବଦ୍ଧ

ବିଜେପି କର୍ମକର୍ତ୍ତାମାନେ ଓଡ଼ିଶାକୁ ଦଳର ଅଭେଦ୍ୟ ଦୁର୍ଗ ଭାବେ ଗଢ଼ିତୋଳିବାକୁ କଠିନ ପରିଶ୍ରମ କରି ଲୋକଙ୍କ ନିକଟରେ ପହଞ୍ଚିବା ଲାଗି ଶ୍ରୀ ଶାହା ନିବେଦନ କରିଛନ୍ତି ଅନ୍ୟ ପକ୍ଷରେ ଗତକାଲି ଦଳ ପକ୍ଷରୁ ଆୟୋଜିତ କନସମ୍ବାଦ ଭର୍ଚୁଆଲ୍ ର୍ୟାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମହାରାଷ୍ଟ୍ରର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ମହାରାଷ୍ଟ୍ରରେ କରୋନା ସଂକ୍ରମଶକୁ ଠିକ୍ ଭାବେ ପରିଚାଳନା କରିପାରି ନଥିବାରୁ ଶ୍ରୀ ସିଂହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି

ହେଲ୍ଥ ସେକ୍ରେଟାରୀ ମିଟିଂ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ଗତକାଲି କିଛି ନିର୍ଦ୍ଦିଷ୍ଟ ଜିଲ୍ଲାର ଜିଲ୍ଲାପାଳ ପୌର କମିଶନର ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି କଥାବାର୍ତ୍ତା କରାଯାଇଛି

ସେହି ଜିଲ୍ଲାଗୁଡ଼ିକ ମହାରାଷ୍ଟ୍ର ତେଲଙ୍ଗାନା ତାମିଲନାଡୁ ରାଜସ୍ଥାନ ହରିଆଣା ଗୁଜରାତ କର୍ଣ୍ଣାଟକ ଉତ୍ତରାଖଣ୍ଡ ଓ ମଧ୍ୟ ପ୍ରଦେଶ ରାଜ୍ୟ ଏବଂ ଜାନ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି ସ୍ୱାସ୍ଥ୍ୟ ସଚିବ କହିଛନ୍ତି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ଅଧିକ ପଦକ୍ଷେପ ନେବାକୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କର୍ମକର୍ତ୍ତାମାନଙ୍କୁ କୁହାଯାଇଛି ପଦକ୍ଷେପଗୁଡ଼ିକ ମଧ୍ୟରେ କରୋନା ସଫକ୍ରମଣର ପରିଚାଳନା ବଫର ଜୋନ୍ ଗୁଡ଼ିକରେ ତଦାରଖ ବୃଦ୍ଧି ଓ କୋଭିଡ୍ ନାଇଷ୍ଟିନ୍ କଟକଣା ପାଳନ ଆଦି ଅନ୍ତର୍ଭୁକ୍ତ ମୃତ୍ୟୁ ହାର କମ୍ କରିବା ପାଇଁ ଶୀଘ୍ର ସଫକ୍ରମିତ ହେବାର ସମ୍ଭାବନା ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବା ବିଷୟରେ ସେମାନଙ୍କୁ ସୂଚନା ଦିଆଯାଇଛି ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆସୁଛନ୍ତି ଏହା ବ୍ୟତୀତ ସଂକ୍ରମିତ ଲୋକମାନଙ୍କ ସଂସ୍ୱର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଉପରେ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇଛି ତଦାରଖ କାର୍ଯ୍ୟ ବୃଦ୍ଧି କରିବା ପର୍ଯ୍ୟାପ୍ତ ନମୁନା ପରୀକ୍ଷାର ବ୍ୟବସ୍ଥା କରିବା ଓ ସଂକ୍ରମିତ ଲୋକମାନଙ୍କର ଶୀଘ୍ର ଚିକିତ୍ସା ପାଇଁ ସେମାନଙ୍କୁ ସଚେତନ କରାଇବା ଲାଗି ସେହିସବୁ ଜିଲ୍ଲାଗୁଡ଼ିକର ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ପରିଚାଳନା ସମୟରେ ଅତ୍ୟାବଶ୍ୟକ ତଥା ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଣର ଆବଶ୍ୟକତା ପ୍ରତି ଯନ୍ନବାନ ହେବାକୁ ପୌର ନିଗମଗୁଡ଼ିକର କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି

ଏହି ପର୍ଯ୍ୟାୟରେ ଭାରତୀୟ ନୌସେନା ଜାହାଜ ଆଇଏନ୍ଏସ୍ ଶାର୍ଦ୍ଦୁଳ ଗତକାଲି ଇରାନ୍ର ବନ୍ଦରଆବାସରୁ ଭାରତୀୟଙ୍କୁ ନେଇ ଗ୍ରଜରାଟର ପୋର ବନ୍ଦର ଅଭିମ୍ରଖେ ଯାତ୍ ଆରମ୍ଭ କରିଛି ଆଇଏନ୍ଏସ୍ ଶାର୍ଦ୍ଦୁଳରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ଅତିରିକ୍ତ ଚିକିତ୍ସା ସୁବିଧା ଔଷଧ ଭଣ୍ଡାର ଡାକ୍ତରୀ ଉପକରଣ ଚିକିତ୍ସକ ଏବଂ ପିପିଇ ସ୍ତବିଧା ଉପଲହ୍ଧ ଅଛି ସେହିପରି ଏହି ଜାହାଜରେ ସ୍ଥାନାନ୍ତରିତ ହେଉଥିବା ପ୍ରବାସୀଙ୍କ ଲାଗି ମୌଳିକ ସ୍ୱାସ୍ଥ୍ୟ ସୁବିଧା ସହ ଆବଶ୍ୟକ ହେଲେ ସଂଗରୋଧ ଗୃହର ମଧ୍ୟ ବ୍ୟବସ୍ଥା କରାଯାଇଛି ଜାହାଜରେ ଲକ୍ଷଣ ଥିବା ଓ ନଥିବା ନିର୍ବିଶେଷରେ ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ୍ ନିୟମାବଳୀ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ପୋର ବନ୍ଦରରେ ପହଞ୍ଚିବା ପରେ ସମସ୍ତ ସ୍ଥାନାନ୍ତରିତ ବ୍ୟକ୍ତିଙ୍କୁ ଗୁଜରାଟ ସରକାର ନିକ ଜିମାରେ ନେବେ

ଏହି ଡିସ୍ଇନ୍ଫେକ୍ଟାଣ୍ଟକୁ ଯେକୌଣସି ଜିନିଷ ଉପରେ ସ୍କ୍ରେ କରାଯାଇ କୋଭିଡ୍ ନାଇଣ୍ଟିନ୍ ଭୂତାଣୁକୁ ବ୍ୟାପିବାରୁ ରୋକାଯାଇ ପାରିବ ଏହାର ନାମ 'ଅନନ୍ୟ' ରଖାଯାଇଛି ଓ ଏହାକୁ କେହିବି ବ୍ୟବହାର କରିପାରିବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀମାନଙ୍କ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ ଏହାକୁ ମାସ୍କ୍ ପିପିଇ ହସ୍କିଟାଲ୍ କପଡ଼ା ଏବଂ ଅନ୍ୟ ସଂକ୍ରମିତ ପଦାର୍ଥଗୁଡ଼ିକ ଉପରେ ଛିଞ୍ଚାଯାଇ ପାରିବ ଡାକ୍ତରୀ ସରଞ୍ଜାମ ଏଲିଭିଟର ବଟନ୍ କବାଟ ଝର୍କା ମୁଠା କରିଡ଼ର ଓ ପ୍ରକୋଷ୍ଠରେ ମଧ୍ୟ ଏହାକୁ ଛିଞ୍ଚାଯାଇ ପାରିବ ନାନୋ ଟେକ୍ନୋଲୋଜି ସହାୟତାରେ ପ୍ରସ୍ତୁତ ଏହି ଡିସ୍ଇନ୍ଫେକ୍ଟାଣ୍ଟ୍ କରୋନା ଭୂତାଣୁକୁ ମାନବ ଶରୀରରେ ପ୍ରବେଶ କରିବାରୁ ରୋକିବା ସହିତ ଭୂତାଣୁକୁ ନଷ୍ଟ ମଧ୍ୟ କରିପାରିବ

ଏହାକୁ କପଡ଼ା ପ୍ଲାଷ୍ଟିକ୍ ଓ ଧାତବ ପଦାର୍ଥ ଆଦି ଉପରେ ଛିଞ୍ଚାଯାଇ ପାରିବ ଓ ଏହାର ମାନବ ଶରୀର ଉପରେ କୌଣସି ବିଶାକ୍ତ ପ୍ରଭାବ ପଡ଼ିବ ନାହିଁ

ଏହାର ବ୍ୟବସାୟୀକ ଉତ୍ପାଦନ ଜାରି ରହିଛି ଏହା ବିଭିନ୍ନ ଆକାରରେ ଉପଲବ୍ଧ ହେବ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସମସ୍ତ ପରାମର୍ଶକୁ ଏହି ସ୍କାରକୀସ୍ଥଳଗୁଡ଼ିକରେ ଲାଗୁ କରାଇଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ସ୍କାରକୀସ୍ଥଳୀଗୁଡ଼ିକରେ ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କାରି ନିର୍ଦ୍ଦେଶାବଳୀରେ କୁହାଯାଇଛି

ଫଳରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲା ପାଇଁ ରାଜ୍ୟଗୁଡ଼ିକରେ ଲାଗୁ କଣ୍ଟେନ୍ମେଣ୍ଟ ଓ ଲକ୍ଡାଉନ୍ ଭଳି କଟକଶାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ପରାମର୍ଶବଳୀ ଜାରି କରାଯାଇ ପାରିବ

ଡବ୍ଲ୍ୟୁଏମ୍ଓ ବିଶ୍ୱ ପାଣିପାଗ ସଂଗଠନ ଡବ୍ଲ୍ୟଏମ୍ଓ ଭାରତୀୟ ପାଣିପାଗ ବିଭାଗକୁ ଅମ୍ପନ୍ ବାତ୍ୟାର ନିର୍ଭୁଲ୍ ଆକଳନ କରିଥିବା ଯୋଗୁଁ ପ୍ରଶଂସା କରିଛି ଭାରତୀୟ ପାଶିପାଗ ବିଭାଗ ଆଇଏମ୍ଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସଂଗଠନର ସେକ୍ରେଟେରୀ ଜେନେରାଲ୍ ଇ ମାନେନ୍ କୋଭା ଚିଠି ଲେଖି ଜଣାଯାଇଛନ୍ତି ଯେ ଅମ୍ପନ୍ ବାତ୍ୟା ସମ୍ପର୍କୀତ ନିର୍ଭୁଲ ଆକଳନ ଓ ପରାମର୍ଶବଳୀ ଡବ୍ଲ୍ୟଏମ୍ଓ ଏବଂ ବାଙ୍ଗଲାଦେଶକୁ ଆଇଏମ୍ଡି ଯଥା ସମୟରେ ସୂଚାଇ ଥିଲା